ମଧ୍ୟପ୍ରଦେଶ ତେଲଙ୍ଗାନା ଓ ମିକୋରାମ୍ରେ ନିର୍ବାଚନ ପ୍ରଚାର ଜୋର୍ଦାର୍

ଇଲେକ୍ଟ୍ରୋନିୟରିଂ ଛତିଶଗଡ଼ରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି

ଆଜି ଅନ୍ତିମ ଦିନରେ ବିକେପି କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସାଧାରଣ ସଭାମାନ ଅନୁଷ୍ଠିତ ହୋଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଏବେ ଭୋଟ୍ଗ୍ରହଣ ପୂର୍ବରୁ ଦଳ ଓ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିପାରିବେ

ମଧ୍ୟପ୍ରଦେଶ ତେଲଙ୍ଗାନା ଓ ମିଜୋରାମ୍ରେ ନିର୍ବାଚନ ପ୍ରଚାର ସରଗରମ ହୋଇଚି

ତେଲଙ୍ଗାନାରେ ଅନେକ ନେତା ଟିକେଟ୍ ଆବଶ୍ଚନରେ ଅସନ୍ତୋଷ ପ୍ରକଟ କରିବା ଯୋଗୁଁ ହୋଇଥିବା କ୍ଷତିର ଭରଣାପାଇଁ ରାଜନୈତିକ ଦଳଗୁଡ଼ିକ ତତ୍ପର ହୋଇଉଠିଛନ୍ତି

ନୂଆଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ତାଲିକା ଚୂଡ଼ାନ୍ତ କରିଛି

ବିକାନେର୍ ପଣ୍ଟିମ ଆସନରୁ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ବିଡି କାଲ୍ଲାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଅଲ୍ୱାର୍ର ସାଂସଦ କରନ୍ ସିଂ ୟାଦବ୍ଙ୍କୁ କିଷନ୍ଗଡ଼ ବାସ୍ରୁ ପ୍ରାର୍ଥୀ କରାଯାଇଛି ପିଏମ୍ ଏମ୍ପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଦଳ ସ୍ୱାଧୀନତା ପରଠାରୁ ମିଥ୍ୟାଦ୍ୱାରା ଜନସାଧାରଣଙ୍କୁ ବିଭ୍ରାନ୍ତ କରି ଆସୁଥିବାର ଅଭିଯୋଗ କରିଛନ୍ତି ଆକ୍ଟି ମଧ୍ୟପ୍ରଦେଶର ଛିନ୍ଦ୍ୱାରାଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଚନ୍ତି କଂଗ୍ରେସର ମିଥ୍ୟା ପ୍ରତିଶ୍ରତି ଶୁଣି ଶୁଣି ଲୋକମାନେ ଥକି ଗଲେଣି ସେ କହିଛନ୍ତି କଂଗ୍ରେସ କେବଳ ଲୋକମାନଙ୍କୁ ନୁହେଁ ଦଳୀୟ ନେତାମାନଙ୍କୁ ବୋକା ବନାଇ ଆସିଛି ଗାନ୍ଧି ପରିବାରକୁ ଲକ୍ଷ୍ୟ କରି ଶ୍ରୀ ମୋଦି ସେମାନଙ୍କୁ ଚ୍ୟାଲେଞ୍ଜ୍ କରି କହିଛନ୍ତି ଚାରି ପିଢ଼ି ଧରି ଦେଶକୁ ଶାସନ କରିଥିବା ଗାନ୍ଧି ପରିବାର କ୍ଷମତାରେ ଥିବାବେଳେ ଦେଶପାଇଁ କ'ଣ ସବୁ କରିଛନ୍ତି ସେସବୁର ରିପୋର୍ଟ ଉପସ୍ଥାପନ କରିବା ଆବଶ୍ୟକ

ମିଳିଥିବା ସ୍ଚଚନା ଅନୁଯାୟୀ ଦୁଇ ଜଣ ବନ୍ଧୁକଧାରୀ ଏକ ମୋଟର ସାଇକେଲ୍ରେ ଆସି ସେହି ଭବନରେ ସତ୍ସଙ୍ଗ ଚାଲିଥିବା ସମୟରେ ବୋମା ପିଙ୍ଗିଥିଲେ ଆହତମାନଙ୍କୁ ଅମ୍ରିତ୍ସର୍ର ବିଭିନ୍ନ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ପଞ୍ଜାବ ପୁଲିସ୍ ଏହି ଘଟଣାରେ ଜୈସେ ମହମ୍ମଦ ଆତଙ୍କବାଦୀ ସମ୍ପ୍ରକ୍ତ ଥିବା ସ୍ଟଚନା ପାଇଛି ସେହି ଆତଙ୍କବାଦୀମାନେ ଫିରୋଜ୍ପୁର ଦେଇ ପଞ୍ଜାବକୁ ପ୍ରବେଶ କରିଥାଇପାରନ୍ତି ଏବଂ ସେମାନେ ଦିଲ୍ଲୀ ପଳାଇ ଯାଇଥିବା ସନ୍ଦେହ କରାଯାଉଛି ଏକଥା ମଧ୍ୟ ସୂଚନା ମିଳିଛି ଅଲ୍ କାଏଦା କମାଣ୍ଡର୍ ଜାକିର୍ ମୃଷା ପଞ୍ଜାବରେ ଆତ୍ମଗୋପନ କରିଛି

ପଞ୍ଜାବ ମୁଖ୍ୟମନ୍ତ୍ରୀ ଘଟଣାର ତୀବ୍ର ନିନ୍ଦା କରିଛନ୍ତି

ରାଜ୍ୟ ଗୃହ ସଚିବ ଏବଂ ପୁଲିସ୍ ଡିଜିଙ୍କୁ ଘଟଣାସ୍ଥଳକୁ ଯିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ରାଜନାଥ ଗ୍ରେନେଡ୍ ଆଟାକ୍ ପଞ୍ଜାବର ଅମ୍ରିତ୍ସର୍ରେ ଘଟିଥିବା ଗ୍ରେନେଡ୍ ଆକ୍ରମଣରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଶ୍ରୀ ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର୍ ସିଂଙ୍କଠାରୁ ଘଟଣା ସମ୍ପର୍କରେ ପୁଙ୍ଗାନୁପୁଙ୍ଗ ତଥ୍ୟ ହାସଲ କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଏହି ଆକ୍ରମଣରେ ନିରୀହ ଲୋକମାନଙ୍କ ମୃତ୍ୟୁରେ ସେ ଗଭୀରଭାବେ ମର୍ମାହତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଶ୍ରୀ ସିଂ ଆହତମାନଙ୍କ ଆଶ୍ର ଆରୋଗ୍ୟ କାମନା କରିଛନ୍ତି ନାଇଡ଼ ଏଡ଼କେସନ୍ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଉଚ୍ଚଶିକ୍ଷା କ୍ଷେତ୍ରରେ ପୁନର୍ଗଠନର ଆବଶ୍ୟକତା ଦିଗରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡ଼ୁ ଗୁରୁତ୍ୱାରୋପ କରିଛନ୍ତି ଆଜି ନୂଆଦିଲ୍ଲୀରେ କ୍ରିୟା ବିଶ୍ୱବିଦ୍ୟାଳୟର ଉଦ୍ଘାଟନ ଅବସରରେ ଶ୍ରୀ ନାଇଡୁ ଉଚ୍ଚମାନର ଗବେଷକଙ୍କ ସଂଖ୍ୟା ଏବଂ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ କମୁଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ସେ କହିଛନ୍ତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ନୃତନ ସମ୍ଭାବନାର କେନ୍ଦ୍ର ହେବା ଆବଶ୍ୟକ ସମ୍ପ୍ରତି ବିଶ୍ୱବିଦ୍ୟାଳୟଗ୍ରଡ଼ିକରେ ଘଟୁଥିବା ସମସ୍ୟା ସମ୍ପର୍କରେ ଅବତାରଣା କରି ଉପରାଷ୍ଟ୍ରପତି କହିଛନ୍ତି ବିଶ୍ୱବିଦ୍ୟାଳୟଗ୍ରଡ଼ିକ ଜ୍ଞାନର ଉତ୍କର୍ଷ କେନ୍ଦ୍ର ରୂପେ ନିଜକ୍ତ ପ୍ରତିଷ୍ଠା କରିବା ବର୍ତ୍ତମାନ ସମୟରେ ଆବଶ୍ୟକତା ଅଟେ

ତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧ୍ୟମଣ୍ଡଳି ଯାଇଛନ୍ତି ଏହି ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ୍ ଭିଏତ୍ନାମ୍ ନେତୂବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସ୍ଟଚୀ ରହିଛି ଏଥିରେ ଭାରତ ଏବଂ ଭିଏତ୍ନାମ୍ ମଧ୍ୟରେ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ ଦ୍ୱିତୀୟ ପର୍ଯ୍ୟାୟରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ ଏବଂ ମେଲ୍ବର୍ଷ୍ଣ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବେ

ପାସେଞ୍ଜର ସିପ୍ ସର୍ଭିସ୍ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ପନ୍ ରାଧାକ୍ରିଷ୍ଣନ୍ ଆଜି କହିଚନ୍ତି କନ୍ୟାକୁମାରୀ ଥୁତୁକୁଡ଼ି ଏବଂ ରାମେଶ୍ୱରମ୍ ବନ୍ଦରକୁ ସଂଯୋଗ କରି ଯାତ୍ରୀ ଜାହାଜ ସେବା ଆରମ୍ଭ କରିବା ଦିଗରେ ପଦକ୍ଷେପ ନିଆଯାଉଛି ଥୁତ୍କୁଡ଼ିଠାରେ ଆୟୋଜିତ ଏକ ଉହବରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାର 'ଗାଜା' ସାମୁଦ୍ରିକ ଝଡ଼ କ୍ଷୟକ୍ଷତି ବାବଦ କ୍ଷତିପ୍ରରଣ ଘୋଷଣା କରିବେ

ଏନ୍ଏସ୍ଜି ଗୃହ ରାଷ୍ଟ୍ରମନ୍ତ୍ରୀ କିରନ୍ ରିଜିକୁ ଆଜି ସକାଳେ ନ୍ତଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ କାତୀୟ ସୁରକ୍ଷା ଗାର୍ନର ହାଫ୍ ମାରାଥନ୍ ପ୍ରୱାହ୍ କୁ ପତାକା ଦେଖାଇ ଶୁଭାରୟ କରିଥିଲେ ଜନସାଧାରଣଙ୍କ ମଙ୍ଗଳପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟକରି ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଏହି ମାରାଥନ୍ର ଆୟୋଜନ କରାଯାଇଛି

ଶ୍ରୀଲଙ୍କା ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ସଂସଦରେ ଉପୁଜିଥିବା ରାଜନୈତିକ ଅସ୍ଥିରତାର ସମାଧାନପାଇଁ ଆଜି ସନ୍ଧ୍ୟାରେ କଲମ୍ବୋଠାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକରେ ସବୁ ରାଜନୈତିକ ଦଳର ନେତୁବୃନ୍ଦ ଏବଂ ବାଚସ୍ୱତି କାରୁ ଜୟସୁରିଆ ଯୋଗ ଦେବେ ସଂସଦରେ ଉପୁଜିଥିବା ଅସ୍ଥିରତାର ତ୍ୱରିତ ସମାଧାନ ନିମନ୍ତେ ବିଭିନ୍ନ ରାଜନୀତି ବିଶାରଦ ଗତକାଲି ରାଷ୍ଟ୍ରପତି ଶ୍ରୀ ସିରିସେନାଙ୍କ ସହିତ ଆଲୋଚନା କରିଥିଲେ ନାଏକ୍ ନେଚରୋପାଥି ଆୟୁଷ ମନ୍ତ୍ରଣାଳୟ ଆଜି ସମଗ୍ର ଦେଶରେ ଏହାର ପ୍ରଥମ ପ୍ରାକୃତିକ ଚିକିତ୍ସା ଦିବସ ପାଳନ କରୁଛି ଏହି ଅବସରରେ କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଗବେଷଣା ପରିଷଦ ସ୍ତାନୀୟ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଏବଂ ହସ୍କିଟାଲ୍ଗୁଡ଼ିକର ସହଯୋଗରେ ସ୍ୱାସ୍ଥ୍ୟ ଶିବିର କର୍ମଶାଳା ଏବଂ ପ୍ରଦର୍ଶନୀମାନ ଆୟୋଜନ କରିଛି ନୂଆଦିଲ୍ଲୀରେ ପ୍ରଥମ ପ୍ରାକୃତିକ ଚିକିତ୍ସା ଦିବସ ଉତ୍ସବକୁ ଉଦ୍ଘାଟନ କରି ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ କହିଛନ୍ତି ପ୍ରାକୃତିକ ଚିକିତ୍ସାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ତାଙ୍କ ମନ୍ତ୍ରଣାଳୟ ଅନେକ ଯୋନାର ଘୋଷଣା କରିବାକୁ ଯାଉଛନ୍ତି ସେ କହିଛନ୍ତି ପୁଣେ ଗୋଆ ଦିଲ୍ଲୀ ହରିୟାଣା କର୍ଷ୍ଣାଟକ କେରଳ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରାକୃତିକ କ୍ଲିନିକ୍ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ମନ୍ତ୍ରୀ କହିଛନ୍ତି ସାଧାରଣ ଲୋକେ ପ୍ରାକୃତିକ ଚିକିତ୍ସା ସୁବିଧା ପାଇବା ଉଚିତ

ଝାଡ଼ଖଣ୍ଡ ପୁଲିସ୍ ଏବଂ ପୁଲିସ୍ ଗବେଷଣା ଓ ବିକାଶ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଏହି ଦୁଇଦିନିଆ ସମ୍ମିଳନୀ ଆୟୋକିତ ହେଉଛି ଏହା ଏକମାତ୍ର ଜାତୀୟ ସମ୍ମିଳନୀ ଯେଉଁଥିରେ ପୁଲିସ୍ ବିଭାଗରେ କାର୍ଯ୍ୟରତ ମହିଳାମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥାଏ

ଗୁରୁଗ୍ରାମ୍ ଫରିଦାବାଦ୍ ଏବଂ ବାହାଦୁରଗଡ଼ ପରେ ମେଟ୍ରୋ ସଂଯୋଗୀକରଣରେ ବଲ୍ଲଭଗଡ଼ ହରିୟାଣାର ଚତ୍ରର୍ଥ ସହର ଅଟେ